ସେହିଭଳି ଆସାମ ରାଜସ୍ଥାନ ମଧ୍ୟପ୍ରଦେଶ ତିନୋଟି କରି ତେଲଙ୍ଗାନା ହରିଆଣା ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ଦୁଇଟି ଲେଖାଏଁ ଆସନ ଖାଲି ରହୁଛି ଏହାଛଡ଼ା ହିମାଚଳ ପ୍ରଦେଶ ମଣିପୁର ଓ ମେଘାଳୟର ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ

ସେ ତାଙ୍କର ଇଞ୍ଜଫାପତ୍ର ବିଧାନସଭାର ବାଚସ୍କତି ଏନ୍ପି ପ୍ରଜାପତି ଏବଂ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପାଖକୁ ପଠାଇଛନ୍ତି ତାଙ୍କ ଇସ୍ତଫାପତ୍ରରେ ଶ୍ରୀ ଡୁଙ୍ଗ୍ ଦର୍ଶାଇଛନ୍ତି ଯେ ତାଙ୍କ ନିର୍ବାଚନ ମଣ୍ଡଳୀକୁ ଅବହେଳା କରାଯାଉଥିବାରୁ ସେ ଦୁଃଖୀତ ଥିଲେ ଏବଂ ସେଥିପାଇଁ ଇସ୍ତଫା ଦେଇଛନ୍ତି ଅପର ପକ୍ଷରେ ବିଧାନସଭା ବାଚସ୍କତି କହିଛନ୍ତି ଯେ ସେ ଏମିତି କୌଣସି ଇଞ୍ଜଫାପତ୍ର ପାଇ ନାହାନ୍ତି ଏବଂ ସମ୍ପୃକ୍ତ ବିଧାୟକ ସିଧାସଳଖ ଏହା ତାଙ୍କୁ ଦେଇ ନାହାନ୍ତି ମୁଖ୍ୟମନ୍ତ୍ରୀ କମଲନାଥ କହିଛନ୍ତି ଯେ ତାଙ୍କ ପାଖରେ ମଧ୍ୟ କୌଣସି ଇସ୍ତଫାପତ୍ର ପହଞ୍ଚି ନାହିଁ ଇତିମଧ୍ୟରେ ଆଉ ଜଣେ ନିଖୋଜ କଂଗ୍ରେସ ବିଧାୟକ ବିଶାହୁଲାଲ ସିଂହଙ୍କ ପୁତ୍ର ଭୋପାଳର ଏକ ଥାନାରେ ତାଙ୍କ ବାପାଙ୍କର କୌଣସି ପତ୍ତା ମିଳୁନି ବୋଲି ଏତଲା ଦେଇଛନ୍ତି ଡୁଙ୍ଗ୍ ଓ ସିଂହଙ୍କ ସହିତ କଂଗ୍ରେସ ବିଧାୟକ ରଘ୍ରରାଜ କଣସାନା ଏବଂ ସ୍କାଧୀନ ବିଧାୟକ ସ୍ୱରେନ୍ଦ ସିଂହ ସେରାଙ୍କର ଗତ ତିନି ଦିନ ହେଲା କୌଣସି ପତ୍ତା ମିଳୁନଥିଲା ମଧ୍ୟପ୍ରଦେଶରେ ଏହି ରାଜନୈତିକ ସଂକଟ ଗତ ମଙ୍ଗଳବାରରୁ ଆରମ୍ଭ ହୋଇଛି ସରକାରକୁ ଭାଙ୍ଗି ଦେବା ପାଇଁ ବିଜେପି ଘୋଡ଼ା ବେପାର କରୁଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଅପରପକ୍ଷରେ ବିଜେପି କହିଛି ଯେ ଶାସକ କଂଗ୍ରେସର ଏହି ସର୍ବଶେଷ ଘଟଣାବଳୀ ଦଳ ମଧ୍ୟରେ ଥିବା ଅସନ୍ତୋଷର ପରିପ୍ରକାଶ

ତେବେ ଚିକିହାଗତ ଜରୁରି ସ୍ଥିତି ଉଚ୍ଚଶିକ୍ଷା ବିବାହ ତଥା କେତେକ ଅନିବାର୍ଯ୍ୟ କରୁରି ପରିସ୍ଥିତିରେ ଜମାକାରୀଙ୍କୁ ଏହି କଟକଣାରୁ ରିହାତି ମିଳିବ ଏବଂ ସେମାନେ ଅଧିକ ଟଙ୍କା ଉଠାଇ ପାରିବେ

ଏହି ବ୍ୟାଙ୍କ୍ର ଆର୍ଥିକ ସ୍ଥିତିରେ ଗୁରୁତର ଅବନତି ଘଟିଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବ୍ୟାଙ୍କ୍ର ସବୁ ଜମାକାରୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିବ ଏବଂ ସେମାନେ ଛାନିଆ ହେବାର କୌଣସି କାରଣ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି ବ୍ୟାଙ୍କ୍ ନିୟନ୍ତ୍ରଣ ଆଇନ୍ର ଧାରା ଅନୁସାରେ ରିଜର୍ଭ ବ୍ୟାଙ୍କ୍ ଏହି ବ୍ୟାଙ୍କ୍ର ପୁନର୍ଗଠନ ଏବଂ ମିଶ୍ରଣ ନେଇ ଆଗାମୀ କିଛି ଦିନ ମଧ୍ୟରେ ନୂଆ ଯୋଜନା ପ୍ରସ୍ତୁତ କରିବ ଅନ୍ୟ ପକ୍ଷରେ ସର୍ବାଧିକ ରଣପ୍ରଦାନକାରୀ ଭାରତୀୟ ଷ୍ଟେଟ୍ବ୍ୟାଙ୍କ୍ ବୋର୍ଡ ଏହାର ପୁଞ୍ଜ ଇଏସ୍ ବ୍ୟାଙ୍କ୍ରେ ଜମା କରିବାକୁ ରାଜି ହୋଇଛି ଏମ୍ଇଏ କରୋନା ଭାଇରସ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଇରାନ୍ରେ ଫଶି ରହିଥିବା ଭାରତୀୟମାନଙ୍କୁ ଭାରତକୁ ଫେରାଇ ଆଶିବା ପାଇଁ ଉଦ୍ୟମ ଜାରି ରହିଛି ସ୍ୱଭାବିକ ଭାବରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହଯୋଗରେ ଏମାନଙ୍କୁ ଫେରାଇ ଅଣାଯିବ ଇରାନ୍ରେ କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ ଏହି ଭାରତୀୟମାନଙ୍କୁ ସୁରକ୍ଷିତ ଫେରାଇ ଆଶିବାର ଆବଶ୍ୟକତା ପଡ଼ିଛି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଇରାନ୍ରେ ଥିବା କୌଣସି ଭାରତୀୟ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇନାହାନ୍ତି ସେ ମଧ୍ୟ ଆହୁରି କହିଛନ୍ତି ଯେ ପୂଥିବୀର ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସଗୁଡ଼ିକୁ କରୋନା ଭୂତାଣୁ ସଂକ୍ରମଣ ନେଇ ସତର୍କ କରାଇ ଦିଆଯାଇଛି

ନିରବ ମୋଦୀ ବେଲ୍ ରିଜେକଟେଡ୍ ବିଟେନ୍ର ଏକ ଅଦାଲତ ପଳାତକ ଭାରତୀୟ ହୀରା ବେପାରୀ ନିରବ ମୋଦୀଙ୍କ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଠକେଇ ମାମଲା ସଂକ୍ୱାନ୍ତ ଏକ ବେଲ୍ ଆବେଦନକୁ ପଞ୍ଚମଥର ପାଇଁ ଖାରଜ କରିଦେଇଛି

ପିଏମ୍ ଇୟୁ ଭିଜିଟ୍ ଚଳିତ ମାସ ଶେଷ ଆଡ଼କୁ ହେବାକୁ ଥିବା ଭାରତ ୟୁରୋପୀୟ ସଂଘ ଶିଖର ବୈଠକକୁ କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ ଘୁଞ୍ଚାଇ ଦିଆଯାଇଛି ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ବ୍ରସେଲ୍ଟଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ଥିଲା ତେବେ ସେଠାକାର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ପରାମର୍ଶ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମକୁ ବଦଳା ଯାଇଛି ସେ ଆହୁରି କହିଛନ୍ତି ଯେ ବାଙ୍ଗଲାଦେଶର ପ୍ରତିଷ୍ଠାତା ଶେଖ୍ ମୁଜିବୁର ରହେମାନଙ୍କ ଜନ୍ମ ଶତବାର୍ଷିକୀ ଉହବରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଢାକା ଗସ୍ତରେ ଯିବେ ଏଥିପାଇଁ ସେଠାକାର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନିମନ୍ତ୍ରଣକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିଛନ୍ତି ପିଏମ୍ ଇଟି ଜିବିଏସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇକୋନମିକ୍ ଟାଇମ୍ମ ଗ୍ଲୋବାଲ୍ ବିଜନେସ ସମିଟ୍ ବା ବିଶ୍ୱ ବ୍ୟବସାୟ ଶିଖର ସମ୍ମିଳନୀକୁ ଉଦ୍ଘାଟନ କରିବେ ଏଥିରେ ଯୋଗ ଦେଉଥିବା ବିଭିନ୍ନ ଦେଶର ପ୍ରତିନିଧିମାନଙ୍କୁ ସେ ଉଦ୍ବୋଧନ ଦେବେ

ଏହି ଦୁଇ ଜଣ ନିହତ ବିଧାୟକ ଖୋନସା ଟାଇରଙ୍ଗ ଆବୋହଙ୍କ ମୋଟର ଯାନ ଶୋଭାଯାତ୍ରା ଉପରେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି ଏହି ଆକ୍ରମଣରେ ସମ୍ପୃକ୍ତ ବିଧାୟକଙ୍କର ମୃତ୍ୟୁ ଘଟିଥିଲା ଯେଉଁ ଦୁଇ ପଳାତକଙ୍କ ଘରେ ଚଢ଼ାଉ ହୋଇଛି ସେମାନେ ହେଲେ ଆବ୍ସୋଲମ ଏବଂ ଜେମ୍ମ କିୱାଙ୍ଗ୍ ଏମାନେ ଅରୁଣାଚଳ ପ୍ରଦେଶର ତିରାପ୍ ଜିଲ୍ଲାରେ ନିହତ ବିଧାୟକଙ୍କ ମୋଟରଗାଡ଼ି ଉପରକୁ ଆକ୍ରମଣ କରିଥିବାର ଅଭିଯୋଗ ହୋଇଥିଲା

ସେହିପରି ଡବଲ୍ସରେ ଭାରତୀୟ ଅଭିଜ୍ଞ ଯୋଡ଼ି ଲିଏଣ୍ଡର ପେସ୍ ଓ ରୋହନ ବୋପନ୍ନାଙ୍କ ମୁକାବିଲା କ୍ରୋଏସିଆର ମେଟ୍ ପାଭିକ୍ ଏବଂ ଫ୍ରାଙ୍କୋ ସ୍କୁଗୋରଙ୍କ ସହ ହେବ ଏସିଆ ଓସେନିଆ କ୍ୱାଲିଫାୟର ଗ୍ରପ୍ରେ ପାକିସ୍ତାନକୁ ହରାଇ ଭାରତ କ୍ରୋଏସିଆ ସହ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛି ଡେଭିସ୍କପ୍ ୱାର୍ଲ୍ଡଗ୍ରୁପ୍ର ଫାଇନାଲ୍ ମ୍ୟାଚ୍ ନଭେମ୍ବରରେ ଅନୁଷ୍ଠିତ ହେବ

ସେହିପରି ପୂର୍ବତନ ଭାରତୀୟ ଫୁଟବଲ ଦଳର ଅଧିନାୟକ ବାଇଚୁଙ୍ଗ ଭୂଟିଆ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ପୁରସ୍କାର ଲାଭ କରିଥିବା ବେଳେ ହକି କିମ୍ବଦନ୍ତୀ ତଥା ତିନିଥରର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ବଲବିର ସିଂହ ଆଇକନ୍ ଅଫ୍ ଦି ସେଞ୍ଚୁରି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି